ଫଳରେ ଆଗାମୀ ଦିନରେ ପର୍ଯ୍ୟଟକଙ୍ଙୁ ଆର୍ନ୍ତଜାତିକ ସ୍ତରର ସୁବିଧା ସୁଯୋଗ ମିଳିପାରିବ ବୋଲି ଜଶାପଡିଛି

ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୂତ୍ୱରେ ସାଂଗଠନିକ କର୍ମକର୍ତା ଏହି ପ୍ରତିବାଦରେ ଯୋଗଦେଇ ମିଛପ୍ରଚାର ବନ୍ଦ କରା ନ ଗଲେ ଆଗାମୀ ଦିନରେ ତୂଶମୂଳ ସ୍ତରରୁ ଆନ୍ଦୋଳନ ତୀବ୍ର କରାଯିବ ବୋଲି କୁହାଯାଇଛି

ଗୁପ ବି' ମାନ୍ୟତା ସହ ମୂଳ ଦରମା ଏବଂ ଗ୍ରେଡ ପେ' ଦାବି କରି ଷ୍ଟାଫ ନର୍ସମାନେ ଆନ୍ଦୋଳନ ଚଳାଇଛନ୍ତି

ଅଧ୍ ସଂଖ୍ୟକ ଲୋକ ଏକାଠି ହେବା ଦ୍ୱାରା କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ସେହିପରି କଟକ ବ୍ରହ୍କପୁର ରାଉରକେଲା ବାଲେଶ୍ୱର ଭଦ୍ରକ ଭବାନୀପାଟଣା ଏବଂ ସ୍ୟଲପୁର ସମେତ ଅନ୍ୟ କେତେକ ସ୍ଚାନରେ ସ୍ଚାନୀୟ ପ୍ରଶାସନ ପକ୍ଷରୁ ଜିରୋ ନାଇଟ ପାଳନ ନେଇ କଟକଶା ଜାରି କରାଯାଇଛି

ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା

ସମ୍ମୁକ୍ତ ଆକାଉଣ୍କାଣ୍ ଜଶକ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିବାବେଳେ ଦୁର୍ବୁଉମାନେ ତାଙ୍କ ଗୋଡକୁ ଗୁଳିମାରି ଟଙ୍କା ଛଡାଇ ନେଇଛନ୍ତି